ଜମାତି ଇ ଇସ୍ଲାମୀ ଓ କନ୍ମୁ କାଶ୍ମୀର ଲିବରେସନ୍ ଫ୍ରଷ୍ଟ୍କୁ ବେଆଇନ ଘୋଷଣା କରାଯିବ କି ନାହିଁ ତାହା ସ୍ଥିର କରିବାକୁ କେନ୍ଦ୍ର ସରକାର ଏକ ଟ୍ରାଇବୁନାଲ୍ ଗଠନ କରିଛନ୍ତି

ଇଳେକ୍ସନ୍ କ୍ୟାମ୍ପେନ୍ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତାମାନେ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ସଭାସମିତିଗୁଡ଼ିକରେ ଉଦ୍ବୋଧନ ଦେବା ସହ ନିର୍ବାଚନ ପ୍ରଚାର ସରଗରମ ହେବାରେ ଲାଗିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଓଡ଼ିଶାର ଭବାନୀପାଟଣାଠାରେ ଓ ବିହାରର ଗୟା ଓ କାମୁଇଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ବିକେପି ଅଧ୍ୟକ୍ଷ ଅମିତ୍ ଶାହା ଆଜି ତାମିଲ୍ନାଡୁର କରାଇକୋଟିରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଆକି ନୂଆଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ଉନ୍କୋଚନ କରିବେ ଆସନ୍ତାକାଲି ଶ୍ରୀ ଗାନ୍ଧି ନାଗାଲ୍ୟାଣ୍ଡର ଦିମାପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ

ସିଓ୍ୱାନ୍ରୁ ଅମରନାଥ ଯାଦବ କାରାକଟ୍ରୁ ରାଜା ରାମ ସିଂ କାହାନାବାଦ୍ରୁ କୁନ୍ତୀ ଦେବୀ ଏବଂ ଆରାରୁ ରାଜୁ ଯାଦବ ପ୍ରତିଦ୍ୱନ୍ଦିତା କରିବେ

ଏହି ଟ୍ରାଇବୁନାଲ୍ ଏହି ଦୁଇଟି ସଙ୍ଗଠନ ବେଆଇନ ଘୋଷିତ ହେବାକୁ ଯୋଗ୍ୟ କି ନାହିଁ ତାହା ବିଚାର କରି ନିଷ୍କଭି ଗ୍ରହଣ କରିବ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ଚନ୍ଦ୍ରଶେଖର ଏହି ଟ୍ରାଇବୁନାଲ୍ର ମୁଖ୍ୟ ନିଯୁକ୍ତ ହୋଇଛନ୍ତି ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବଳରେ ଏହି ଟ୍ରାଇବୁନାଲ୍ ଗଠିତ ହୋଇଛି ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ଇନ୍କମ୍ ଟ୍ୟାକ୍ସ ଗିଲାନୀ ଏକ ବଡ଼ ଧରଣର ଟିକସ ଠକେଇ ମାମଲାରେ ଆୟକର ବିଭାଗ କାଶ୍କୀରର ବିଚ୍ଛିନ୍ନତାବାଦୀ ନେତା ସୟଦ୍ ଅଲ୍ଲୀ ଶାହା ଗିଲାନୀଙ୍କ ଘରକୁ କୋରଖ କରିଛି

ଆୟକର ବିଭାଗର ଜଣେ ଅଧିକାରୀ ଦକ୍ଷିଣ ଦିଲ୍ଲୀରେ ଥିବା ଗିଲାନୀଙ୍କ ସେହି ଘରକୁ ଜବତ କରିଛି

ଜେଟ୍ଲୀ କାଶ୍ୱୀର ଜନ୍ମୁ କାଶ୍ମୀରରେ ଓ୍ୱାକିର୍ ଇ ଆଜମ୍ ଏବଂ ସଦର ଇ ରିଆସତ୍ ଭଳି ପୁରୁଣା ପଦର ପୁନଃ ପ୍ରଚଳନପାଇଁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନ୍ଫରେନ୍ସର ନେତା ଉମର ଅବଦୁଲ୍ଲା ଯେଉଁ ବିବୃଭି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ତାହାର ତୀବ୍ର ସମାଲୋଚନା କରିଛନ୍ତି ଫେସ୍ବୁକ୍ରେ ଏସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ଜେଟ୍ଲୀ ଲେଖିଛନ୍ତି ଉମରଙ୍କ ମନ୍ତବ୍ୟ ତାଙ୍କ ବିଚ୍ଛିନୃତାବାଦୀ ବିଚାରର ପ୍ରମାଣ ବହନ କରେ ଗୋଟିଏ ଦେଶରେ ଦୁଇ ବିଧାନ ଓ ଦୁଇ ପ୍ରଧାନ ଏଭଳି ବ୍ୟବସ୍ଥାକୁ ନୃତନ ଭାରତ କେବେ ବରଦାସ୍ତ କରିବ ନାହିଁ କୌଣସି ସରକାର ମଧ୍ୟ ଏଭଳି ମାରାତ୍ମକ ଭୁଲ୍ କରିବେ ନାହିଁ ବୋଲି ଜେଟ୍ଲି ଲେଖିଛନ୍ତି

ବିଦ୍ରୋହାତ୍ମକ କାର୍ଯ୍ୟକଳାପ ଓ ସନ୍ଦିଗ୍ ବ୍ୟକ୍ତିବିଶେଷଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରିବାପାଇଁ ପ୍ରତିରକ୍ଷା ବାହିନୀ ପକ୍ଷରୁ ସ୍ୱତନ୍ତ କ୍ଷମତା ଆଇନ ବଳରେ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଥାଏ

ଉପଦ୍ରତ ଅଞ୍ଚଳରେ ସେନା ପକ୍ଷରୁ ସାଧାରଣ ଜନତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ ମୁଖ୍ୟତଃ ଏହି ଆଇନ ଲାଗୁ କରାଯାଇଥାଏ କେକେ ସିଜ୍ଫାୟାର୍ ଭାଓଲେସନ୍ ଜନ୍ମୁ କାଶ୍ମୀରର ପୁଞ୍ କିଲ୍ଲାରେ ଥିବା ନିୟନ୍ତ୍ରଣରେଖା ଆରପଟୁ ପାକିସ୍ତାନ ସେନାର ଗୁଳିଗୋଳା ମାଡ଼ରେ ଜଣେ ବିଏସ୍ଏଫ୍ ଇନ୍ସେକ୍ଟର ଏବଂ ଜଣେ ନାବାଳିକା ସମେତ ଅନ୍ୟ ଦୁଇ ଜଶଙ୍କର ମୃତ୍ୟୁ ଘଟିଛି

ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି ଗତକାଲି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲ୍ଙ୍ଘନ କରାଯାଇ ପୁଞ୍ଚ୍ କିଲ୍ଲାର ମନକୋଟ୍ ଓ କ୍ରିଷ୍ଣାଘାଟି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଆଖିବୁଜା ଗୁଳିଗୋଳା ମାଡ଼ କରାଯାଇଥିଲା ଭାରତୀୟ ଯବାନମାନେ ଏହି ଆକ୍ରମଣର କଡ଼ା ଯବାନ ଦେଇଥିବା ଜଣାପଡ଼ିଛି

ଏହି ବାହିନୀ ଦେଶର ଆଣବିକ ଅସ୍ତ୍ରଶସ୍ତର ଦେଖାଶ୍ୱଣା କରେ ଏୟାର ମାର୍ଶା ଜେଏସ୍ ୱାଲିଆଙ୍କଠାରୁ ସେ ଏହି ଦାୟିତ୍ୱ ନେଇଛନ୍ତି ଆଶବିକ ଅସ୍ତଶସ୍ତର ପରିଚାଳନା ଓ ବ୍ୟବହାର ସମ୍ପର୍କରେ ସର୍ବୋଚ୍ଚ ନିଷ୍କଭି ନେବାକୃ ଯେଉଁ କମାଣ୍ଡର୍ ଅଥରିଟି ବା ଏନ୍ସିଏ ରହିଛି ତାହାର ନିର୍ଦ୍ଦେଶ ଅନ୍ତସାରେ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ କାର୍ଯ୍ୟ କରିଥାଏ ପ୍ରେସିଡେଣ୍ଟ ଚିଲି ଭିଜିଟ୍ ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମିଳିମିଶି କାମ କରିବାପାଇଁ ଭାରତ ଓ ଚିଲି ରାଜି ହୋଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍କ ଚିଲି ଗସ୍ତ ଅବସରରେ ସେଠାକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ଦୂଇ ଦେଶ ପକ୍ଷର୍ ପ୍ରକାଶିତ ଏକ ମିଳିତ ଘୋଷଣାନାମାରେ ଏହା କୁହାଯାଇଛି ଏହି ଅବସରରେ ଦୂଇ ଦେଶ ମଧ୍ୟରେ ହୋଇଥିବା ଚୂକ୍ତି ଅନ୍ରସାରେ ଭାରତ ଓ ଚିଲି ଆର୍ଥିକ କ୍ଷେତ୍ର ଖଣି ଶାରୀରିକ ଅନଗ୍ରସରଙ୍କ ସଶକ୍ତୀକରଣ ଏବଂ ସଂସ୍କୃତି ଆଦି କ୍ଷେତ୍ରରେ କାର୍ଯ୍ୟ କରିବେ ଲାଟିନ୍ ଆମେରିକାରେ ଚିଲି ଭାରତର ଷଷ୍ଠ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ହୋଇଥିବାର୍ତ୍ ଦ୍ୱିପାକ୍ଷିକ ବାଶିଜ୍ୟକୃ ଅଧିକ ପ୍ରସାରିତ କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି କ୍ରୋଏସିଆ ଓ ବଲିଭିଆ ପରେ ଅନ୍ତିମ ପର୍ଯ୍ୟାୟରେ ଏବେ ଚିଲିରେ ଅଛନ୍ତି

ଗତକାଲି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଆଖପାଖ ସହରାଞ୍ଚଳରେ ଏହି ଇନ୍ଧନ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି

ସେହି ନିଷ୍ପଭି ଅନ୍ତସାରେ ଅଲ୍ୱାର୍ ଭରତପୁର କାରାଉଲି ଡୋଲ୍ପୁର ମିରଟ୍ ମୁଜାଫରନଗର ଗାଜିଆବାଦ୍ ଗୌତମବୁଦ୍ଧ ନଗର ବାଘ୍ପତ୍ ହାପୁର ବୁଲନ୍ଦସର୍ ସାମ୍ଲି ଓ ଆଗ୍ରା ଆଦି ସହରରେ ଏହି ଇନ୍ଧନ ଯୋଗାଣ ଆରମ୍ଭ ହୋଇଛି

ବ୍ରେକ୍ଟିଟ୍ ଅଲ୍ଟର୍ନେଟିଭ୍ ବ୍ରେକ୍ସିଟ୍ ପ୍ରସଙ୍ଗରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଥେରିଜା ମେ' ଆଜି ତାଙ୍କ ମନ୍ତିମଣ୍ଡଳ ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିବେ ପୂର୍ବରୁ ପାର୍ଲାମେଣ୍ଟ୍ରେ ଚାରି ଥର ବିକ୍ସ ପ୍ରସ୍ତାବମାନ କାଟ୍ ଖାଇଯାଇଥିବାରୁ ପ୍ରଧାନମନ୍ତ୍ରୀ ମେ' ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯଦି ବ୍ରିଟେନ୍ ୟୁରୋପୀୟ ସଂଘର୍ ଓହରି ଆସେ ଏହି ସଂଘ ସହ କି ପ୍ରକାର ସମ୍ପର୍କ ରହିବ ସେ ବିଷୟରେ ନିଜ ମନ୍ତ୍ରୀ ପରିଷଦ ସହ ପ୍ରଧାନମନ୍ତ୍ରୀ ମେ' ଆଲୋଚନା କରିବେ ଏସ୍ନି ନିରବ ମୋଦି ହୀରା ବ୍ୟବସାୟୀ ନିରବ ମୋଦିଙ୍କ କମ୍ପାନୀକୁ କୌଣସି ରିହାତି ନ ଦେବାକ୍ ବମ୍ଭେ ହାଇକୋର୍ଟ ଏକ ରାୟରେ କହିଛନ୍ତି ଆୟକର ବିଭାଗ ପକ୍ଷରୁ ନିରବ ମୋଦି କମ୍ପାନୀକୁ ଜବତ କରାଯାଇ ବିଭିନ୍ନ ପ୍ରକାର ଦାମୀ ସୌଖନ୍ ସାମଗ୍ରୀ ଓ ଉପକରଣ ଆଦିକ୍ ବାଜ୍ୟାପ୍ଟ କରାଯାଇଥିଲା ସେଗୁଡିକ୍ ନିଲାମ କରିବାପାଇଁ ଆୟକର ବିଭାଗ ନିଷ୍ପଭି ନେଇଥିଲା ଏହା ବିରୋଧରେ କମ୍ପାନୀ ପକ୍ଷରୁ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିଲା ତେବେ ଏହାକୁ ଅଦାଲତ ଖାରଜ କରିଦେଇଥିଲେ ରୁଷିଆ ଗୋଖ୍ଲେ ବୈଦେଶିକ ସଚିବ ବିଜୟ ଗୋଖ୍ଲେ ଗତକାଲି ମସ୍କୋଠାରେ ରୁଷିଆର ଉପବୈଦେଶିକ ମନ୍ତ୍ରୀ ସର୍ଗେଇ ରିଆବ୍କୋଭନ୍ଙ୍କ ସହ ବ୍ରିକ୍ ସହଯୋଗ ଏବଂ ଏନ୍ଏସ୍ଜିରେ ଭାରତର ସଦସ୍ୟତା ଆଦି କେତେକ ଗୁରୁତ୍ୱପୂର୍୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ରୁଷ୍ ଦୂତାବାସ ପକ୍ଷରୁ କାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଦୁଇ ପକ୍ଷ ଏହା ବ୍ୟତୀତ ଏକାଧିକ ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ବିଷୟ ଏବଂ ଆନ୍ତର୍କାତିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି ବ୍ରିକ୍ ରାଷ୍ଟ୍ରସମ୍ଭହ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ତଥା ଆଣବିକ ଯୋଗାଣକାରୀ ଗୋଷ୍ଠୀ ଏନ୍ଏସ୍ଜିରେ ସଦସ୍ୟ ହେବାକୁ ଭାରତ ଯେଉଁ ଆବେଦନ କରିଛି ସେନେଇ ଆଲୋଚନା ହୋଇଛି ଏହାସହିତ ଆଣବିକ ପ୍ରସାର ନିରୋଧ ପ୍ରସଙ୍ଗରେ ମଧ୍ୟ ଦୁଇ ପକ୍ଷ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି

ଏହି ସମୟରେ ସେ ଆମେରିକାର ସଶସ୍ତ ବାହିନୀର ବଡ ବଡ ସାମରିକ ଅଫିସରମାନଙ୍କ ସହ କଥାବାର୍ତ୍ତା କରିବେ ଦୁଇଦେଶ ମଧ୍ୟରେ ସାମରିକ ସହଯୋଗ ବୃଦ୍ଧି ବିଷୟ ଆଲୋଚନରେ ସ୍ଥାନ ପାଇବ